ଗତକାଲି କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି

ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏ ନେଇ ସବୁ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି

ଯାହାକି ପଞ୍ଞିକୃତ ଚାଷୀଙ୍କ ପରିମାଶ ତୁଳନାରେ ଯଥେଷ୍ କମ୍

ଏହି ମହୋହବରେ ଆଲୋଚନାଚକ୍ର ସାଧାରଣ ସଭା ଏବଂ ସଂସ୍କୃତିକ କାର୍ଯ୍ୟକ୍ମର ଆୟୋଜନ କରାଯାଇଛି ପାଣିପାଗ ଚଳିତ ବର୍ଷ ଉତ୍ତର ଉତ୍ତର ପୂର୍ବ ଓ ଉତ୍ତର ପଶ୍କିମ ଭାରତରେ ଗତବର୍ଷ ଗୁଡ଼ିକ ତୁଳନାରେ ଅଧିକ ଗରମ ଅନୁଭୂତ ହେବ ବୋଲି ଭାରତୀୟ ପାଶିପାଗ ବିଭାଗ ଆକଳନ କରିଛି